ପୁରୀ କିଲ୍ଲାପାଳ ବେଆଇନଭାବେ ବଗଲା ଧର୍ମଶାଳା ଜମିକୁ ବିକ୍ରିକୁ ବିରୋଧ କରି ଏହି ଧାରଣା ଦିଆଯାଇଛି

ବଗଲା ଧର୍ମଶାଳା କମି ବିକ୍ରିକୁ ବିରୋଧ କରି ଓଡିଶା ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି

କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଶୀ ଏହାର ଆଞ୍ଞଳିକ ଭାଷାନ୍ତର ପ୍ରସାରଣ କରିବ

ଅନ୍ୟପକ୍ଷରେ ଜିଲ୍ଲାର ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ବୋଡକଠାରେ ବୈତରଣୀ ନଦୀ ମଧକୁ ଦୁଇଶହ ପୁଟ ପଥର ବନ୍ଧ ଧସି ଯାଇଛି